ସେ ଦୃଷ୍ଟିରୁ ଏହି ଆଇନ ଅନୁଯାୟୀ କୋରିମାନା ହ୍ରାସ ଉପରେ ଦୃଷ୍ଟି ଦିଆଯିବ ବୋଲି ଶ୍ରୀ ବେହେରା କହିଛନ୍ତି

ପରେ ଏହି ମାମଲା ଜାତୀୟ ମାନବାଧିକାର କମିଶନଙ୍କ ଅଦାଲତରେ ପହଞ୍ଥଥଲା କମିଶନ ଏହାର ବିଚାର କରି ଏହି ନିର୍ଦ୍ଦେଶ ଦେଇଛନ୍ତି

ବର୍ତ୍ତମାନ ଶ୍ରୀ ରଥ ଫାଇଟର ପାଇଲଟ ଭାବେ କାର୍ଯ୍ୟରତ ଅଛନ୍ତି

ଲଗାଣ ବର୍ଷା ଯୋଗୁଁ ସମ୍ୟଲପୁର ମହାନଗର ନିଗମ ଅଅଳର କେତେକ ସ୍ଚାନ ଜଳବନ୍ଦୀ ହୋଇଥିଲା ଜିଲ୍ଲାର ବହୁ କଚା ଓ ପକ୍କାଘର ମଧ୍ୟ ଭାଗିଯାଇଛି